ଏଥିରେ ଦେଶବିଦେଶର ନୋବେଲ୍ ପୁରସ୍କାର ବିଜେତା ପ୍ରତିଷ୍ଠିତ ବୈଜ୍ଞାନିକ ନୀତି ନିର୍ଦ୍ଧାରକ ଯୁବ ଗବେଷକ ଓ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ଯୋଗଦେବେ ବିଜ୍ଞାନ କଂଗ୍ରେସ ହେଉଛି ଏକ ବାର୍ଷିକ ସମାବେଶ ଯେଉଁଥିରେ ଦେଶର ବିଜ୍ଞାନ ଚିନ୍ତାଧାରାସମ୍ପନ୍ତ ବ୍ୟକ୍ତିତ୍ୱ ଯୋଗଦେଇ ନିଜ ଦୃଷ୍ଟିଭଙ୍ଗୀକ୍ ଉପସ୍ଥାପିତ କରିଥା'ନ୍ତି ଏଥର ମ୍ରଖ୍ୟ ବିଷୟବସ୍ତ ରହିଛି 'ଭାରତର ଭବିଷ୍ୟତ ବିଜ୍ଞାନ ଓ ପ୍ରଯ୍କକ୍ତିବିଦ୍ୟା'

ନୋବେଲ୍ ପ୍ରରସ୍କାର ବିଜେତାମାନେ ସେମାନଙ୍କ ଅଭିଭାଷଣ ପ୍ରଦାନ କରିବେ ଏବଂ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିବେ ବିଜ୍ଞାନ କଂଗ୍ରେସରେ ଉଦ୍ବୋଧନ ପରେ ପ୍ରଧାନମନ୍ତ୍ରୀ ଗୁରୁଦାସପୁର ଯାଇ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଉଉମ ରୂପାୟନ ପାଇଁ ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାକୁ ପୁନର୍ଗଠନ କରି କାତୀୟ ସ୍ୱାସ୍ଥ୍ୟ ପ୍ରାଧକରଣରେ ପରିବର୍ତ୍ତନ କରିବାପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ ଯାହାଦ୍ୱାରା ନିଷ୍କତ୍ତି ଗ୍ରହଣ ତ୍ୱରାନ୍ୱିତ ହୋଇପାରିବ ଓ ଯୋଜନାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରାଯାଇପାରିବ

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ସ୍ତରରେ ଶ୍ରମିକ ସଙ୍ଗଠନଗୁଡ଼ିକୁ ସ୍ୱୀକୃତି ପାଇଁ ଅନ୍ତମୋଦନ ମିଳିପାରିବ ବିଜୟା ବ୍ୟାଙ୍କ୍ ଓ ଦେନା ବ୍ୟାଙ୍କ୍କୁ ବ୍ୟାଙ୍କ୍ ଅଫ୍ ବରୋଦାରେ ମିଶ୍ରଣ ପ୍ରସ୍ତାବ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି

ଯୁବକମାନଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱ ନେବାର ଗୁଣ ବିକାଶ କରିବା ଏବଂ ଦେଶଗଠନ କାର୍ଯ୍ୟକଳାପରେ ସେମାନଙ୍କୁ ମୁତ୍ୟନ କରିବା ଏହି ଯୋଜନାର ଲକ୍ଷ୍ୟ

ସେ କହିଛନ୍ତି ରାଜ୍ୟର ଜନସାଧାରଣଙ୍କ ସାଂସ୍କୃତିକ ଓ ଭାଷାଗତ ପରିଚୟ ତଥା ସ୍ୱାର୍ଥର ସୁରକ୍ଷା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବିଜେପି ରାଜ୍ୟଶାଖା ସଭାପତି ରଞ୍ଜିତ କୁମାର ଦାସ ମଧ୍ୟ ଏହି ନିଷ୍କଭିକୁ ସ୍ୱାଗତ କରିଛନ୍ତି

ହିତାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି ଉଜ୍ଜଳା ଯୋଜନା ଲୋକମାନଙ୍କ ଜୀବନ ଧାରଣର ଶୈଳୀରେ ପରିବର୍ଭନ ଆଣିବା ସହ ଗରିବ ଲୋକଙ୍କ ଉନ୍ନତିରେ ସାହାଯ୍ୟ କରୁଛି ସେ କହିଛନ୍ତି ଏହା ମହିଳାମାନଙ୍କୁ କ୍ଷମତାପନ୍ନ କରିବା ସହ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଯୋଗାଣକୁ ନିଶ୍ଚିତ କରିବ

ସେହି ଅଞ୍ଚଳକୁ ଯବାନମାାନେ ଆଜି ସକାଲୁ ଘେରାଉ କରି ଖାନତଲାସୀ କରିବା ସମୟରେ ସନ୍ତାସବାଦୀମାନେ ଗୁଳି ଚଳେଇବା ଆରମ୍ଭ କରିଥିଲେ

ଆହତ ଯବାନମାନଙ୍କୁ ଶ୍ରୀନଗରସ୍ଥିତ ସେନାବାହିନୀ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ସନ୍ତାସବାଦୀମାନଙ୍କ ମୃତାଦେହ ଉଦ୍ଧାର କରାଯାଇ ନାହିଁ

ୟୂପି ଭାଓଲେନ୍ସ୍ କେସ୍ ଉତ୍ତର ପ୍ରଦେଶର ବୁଲନ୍ଦ୍ସର ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍ଙ୍କୁ ପୁଲିସ୍ ଗତରାତିରେ ଗିରଫ ପରିଛି

ପୁଲିସ୍ ଅଫିସର୍ ସୁବୋଧ କୁମାରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ବଜରଙ୍ଗ ଦଳର ନେତା ଯୋଗଶେ ରାଜ୍ଙ୍କ ଏହି ହିଂସାକାଣ୍ଡ ଘଟଣାର ମାସକ ପରେ ଗିରଫ କରାଯାଇଛି ତାଙ୍କ ଏବେ ଜେରା କରାଯାଉଛି ଓ ପରେ ସ୍ଥାନୀୟ ଅଦାଲତରେ ହାଜର କରାଯିବ ପିଏମ୍ ଆଚ୍ରେକର ସୁନାମଧନ୍ୟ କ୍ରିକେଟ୍ କୋଚ୍ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ରମାକାନ୍ତ ଆଚ୍ରେକରଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି

ଜଣେ ବିଚକ୍ଷଣ ପ୍ରଶିକ୍ଷକ ଭାବେ ବର୍ଷ ବର୍ଷ ଧରି କ୍ରିକେଟ୍ କେଳାଳିମାନଙ୍କୁ ସେ ତାଲିମ୍ ଦେଇଛନ୍ତି ଏବଂ ତାଙ୍କ ପାଖରେ ତାଲିମ୍ ନେଇଥିବା କ୍ରିକେଟ୍ ଖେଳାଳିମାନେ ଦେଶପାଇଁ ଯଥେଷ୍ଟ ଗୌରବ ଅର୍ଜନ କରିଛନ୍ତି ତାଙ୍କର ବିୟୋଗରେ କ୍ରୀଡ଼ାଜଗତର ଅପ୍ରରଣୀୟ କ୍ଷତି ଘଟିଲା ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି କର୍ଣ୍ଣାଟକ ଆଇଟି ରେଡ୍ କର୍ଣ୍ଣାଟକରେ ଆୟକର ବିଭାଗ ପକ୍ଷରୁ ଆଜି ବେଙ୍ଗାଲ୍ରରୁଠାରେ କନ୍ନଡ଼ ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତାଙ୍କ ଘର ଉପରେ ଚଢ଼ଉ କରାଯାଇଛି

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଚଢ଼ାଉ ଏପର୍ଯ୍ୟନ୍ତ ଚାଲିଛି ଚଳଚ୍ଚିତ୍ର ପ୍ରଯୋଜକ ଶିବରାଜ କୁମାର ପୁନୀତ୍ ରାଜକୁମାର ସୁଦୀପ ୟଶ୍ ବିଜୟ ରକ୍ଲିନ୍ ଭେଙ୍କଟେଶ୍ ଓ ସିଆର୍ ମନୋହରଙ୍କ ସମେତ କନ୍ନଡ଼ ଚଳଚ୍ଚିତ୍ର ଜଗତର କେତେକ ଜଣାଶ୍ରଣା ବ୍ୟକ୍ତିଙ୍କ ଘର ଉପରେ ଚଢ଼ାଉ ଓ ଖାନତଲାସୀ ଚାଲିଛି

ନୁଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଏହି ଟ୍ରେନ୍ କାନ୍ପୁର ଓ ଆଲ୍ଲାହାବାଦଠାରେ ରହିବ ଟ୍ରେନ୍ରେ ଅତ୍ୟାଧୁନିକ ସୁବିଧାମାନ ରହିଛି ବକ୍ସିଂ କର୍ଷ୍ଣାଟକର ବିଜୟନଗରଠାରେ ଚାଲିଥିବା ତୃତୀୟ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ବିଶ୍ୱ ଚାମ୍ପିୟନ୍ସିପ୍ ପଦକ ବିଜେତା ସୋନିଆ ଲାଥାର୍ ଏବଂ ସିମ୍ରନ୍କିତ୍ କୌର କ୍ୱାର୍ଟର ଫାଇନାଲ୍କୁ ଉଠିଛନ୍ତି

ବିଶ୍ୱ ଚାମ୍ପିୟନ୍ସିପ୍ ବ୍ରୋଞ୍ ପଦକ ବିଜେତା ଆସାମର ଲଭ୍ଲିନା ବୋର୍ଗୋହେଁ ଆଜି ପ୍ରତିଦ୍ୱନ୍ଦିତା କରିବେ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

ମେଲ୍ବୋର୍ଷ୍ଣ ଟେଷ୍ଟରେ ବିଜୟ ହାସଲ କରି ଭାରତ ବର୍ଡ଼ର ଗାଭାସ୍କର ଟ୍ରଫି ବିଜୟୀ ହୋଇସାରିଛି

ରୁଷ୍ର ମାଗୁିତୋଗୋରସ୍କ ସହରର ଏକ ଆବାସିକ ଅଟ୍ଟାଳିକାରେ ଏହି ବିସ୍ଫୋରଣ ଘଟିଥିଲା

ନିଖୋଜ ଲୋକମାନଙ୍କୁ ଖୋଜି ବାହାର କରିବାପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି